ପୋଲିସ ସାତଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି

ଭାରତ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି

ପରବର୍ତ୍ତୀ ନିର୍ଦ୍ଦେଶ କାରି ହେବା ପର୍ଯ୍ୟନ୍ତ କର୍ଫ୍ୟ ବଳବତ୍ତର ରହିବ ବୋଲି ଜଣେ ପ୍ରଲିସ ମୁଖପାତ୍ର କହିଛନ୍ତି ଗ୍ରଜବ ଏଡାଇବା ପାଇଁ ସରକାର ହ୍ୱାଟଅପ୍ ଓ ଫେସବୁକ୍ ଭଳି ସାମାଜିକ ଗଣମାଧ୍ୟମ ଉପରେ କଟକଶା ଲାଗୁ କରିଛନ୍ତି

କଳମ୍ଘୋର ସେଣ୍ଟ ଆନ୍ନୋନି ଚର୍ଚ୍ଚ ଏବଂ ନେଗୋମ୍ବୋ ଓ ବାଟିକାଲୋଆଠାରେ ଥିବା ଗୋଟିଏ ଲେଖାଏଁ ଚର୍ଚ୍ଚ ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଛି

ଏହି ବିସ୍କୋରଣ ପାଇଁ କୌଣସି ସଂଗଠନ ନିଜକ୍ତ ଦାୟୀ କରିନାହାନ୍ତି ପ୍ରଧାନମନ୍ତ୍ରୀ ରାନୀଲ ବିକ୍ରମାସିଙ୍ଘେ ଏକ ଜର୍ରରୀ ବୈଠକ ଡକାଇ ଘଟଣାର ସମୀକ୍ଷା କରିବା ସହ ଏହି ସମୟରେ ଶାନ୍ତି ବଜାୟ ରଖିବା ପାଇଁ ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି

ପ୍ରାଥମିକ ତଦନ୍ତ ଅନ୍ଦଯାୟୀ ଏହି ବିସ୍କୋରଣ ଆତ୍ମଘାତୀ ବୋଲି ଜଣାପଡିଥିବା ପୋଲିସ କହିଛି

ପିଏମ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି' ଶ୍ରୀଲଙ୍କାରେ ହୋଇଥିବା ସିରିଜ ବୋମା ବିସ୍କୋରଣ ଘଟଣା ପରେ ଆଜି ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲ ଶିରିସେନା ଓ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଙ୍ଘେଙ୍କ ସହ କଥା ହୋଇ ଏହି ଘଟଣାର ଦୂଢନିନ୍ଦା କରିଛନ୍ତି ଟେଲିଫୋନ ମାଧ୍ୟମରେ କଥାବାର୍ତ୍ତା କରି ଶ୍ରୀ ମୋଦି ଆତଙ୍କବାଦ ବିରୋଧ ଲଢେଇରେ ଶ୍ରୀଲଙ୍କାକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୃ ଆଶ୍ୱସନା ଦେଇଛନ୍ତି ଏଥିସହ ସେ ଆହତଙ୍କ ଆଶ୍ରଆରୋଗ୍ୟ କାମନା କରିଛନ୍ତି ଏବଂ ସେମାନଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରତି ଦେଇଛନ୍ତି କଂଗ୍ରେସ ସଭାପତି ରାହ୍ରଲ୍ ଗାନ୍ଧୀ ମଧ୍ୟ ଏହି ଘଟଣାରେ ଗଭୀର ଦ୍ରଃଖ ପ୍ରକାଶ କରିବା ସହ ମୃତକ ପରିବାର ପ୍ରତି ସମବେଦନା ଜଣାଇଛନ୍ତି

ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ସବୁଲୋକଙ୍କ ପ୍ରତି ସେ ସମବେଦନା ଜଣାଇଛନ୍ତି ଡଚ୍ ପ୍ରଧାନମନ୍ତ୍ରୀ ମାର୍କ ରୁଟେ ଏହାକୁ ଏକ ବିଭି ସ୍ତ ଟଣା ବୋଲି ବର୍ଷନା କରିଛନ୍ତି ସେହିପରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଶ୍ରୀଲଙ୍କାବାସୀଙ୍କ ପ୍ରତି ସମବେଦନା ଜଣାଇଛନ୍ତି ଏକ ବିବୃଭିରେ ସେ କହିଛନ୍ତି ଏହି ଦୁଃଖ ସମୟରେ ଅଷ୍ଟ୍ରେଲିଆ ଶ୍ରୀଲଙ୍କାକୁ ସବୁପ୍ରକାର ସାହାଯ୍ୟ ଯୋଗାଇ ଦେବାକୁ ପ୍ରସ୍ତୁତ ଅଛି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାକିନ୍ଦା ଆର୍ଡେନ୍ କହିଛନ୍ତି ତାଙ୍କ ଦେଶ ଏଭଳି ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରେ ଜେରୁଜେଲମ୍ଠାରେ ଥିବା କ୍ୟାଥଲିକ୍ ଚର୍ଚ୍ଚ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନେ ଇଷ୍ଟର ପର୍ବ ପାଳନ କରୁଥିବା ସମୟରେ ଏଭଳି ବିସ୍କୋରଣ ଘଟିଥିବାର୍ତ୍ତ ଏହାର ଦୂଢ ନିନ୍ଦା କରିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ୍ ଏହି ଆତଙ୍କବାଦୀ ଆକ୍ରମଣର ଦୂଢନିନ୍ଦା କରିଛନ୍ତି ଏକ ଟ୍ରଇଟ୍ ବାର୍ତ୍ତାରେ ଟ୍ରମ୍ପ୍ କହିଛନ୍ତି ଶ୍ରୀଲଙ୍କାକୃ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ଆମେରିକା ପ୍ରସ୍ତୁତ ଅଛି ରୁଷ୍ ପ୍ରଧାନମନ୍ତ୍ରୀ ଭ୍ଲାଦିମିର୍ ପୁଟିନ୍ ଏହି ଘଟଣାରେ ଦ୍ୟୁଖ ପ୍ରକାଶ କରିଛନ୍ତି ଶ୍ରୀଲଙ୍କାକ୍ ଟେଲିଗ୍ରାମ ମାଧ୍ୟମରେ ନିଜ ଶୋକବାର୍ତ୍ତାରେ ଶ୍ରୀ ପ୍ରଟିନ୍ ଶ୍ରୀଲଙ୍କା ସହ ଏହି ଆତଙ୍କବାଦୀ ଆକ୍ରମଣ ବିରୁଦ୍ଧ ଲଢେଇରେ କାନ୍ଧକୁ କାନ୍ଧ ମିଶାଇ ଛିଡା ହେବ ବୋଲି କହିଛନ୍ତି ପୋପ୍ ଫ୍ରାନସିସ୍ ଏହି ଆକ୍ରମଣରେ ଆହତ ହୋଇଥିବା ଲୋକଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ବାଂଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ଜର୍ମାନ ରାଷ୍ଟ୍ରପତି ଫ୍ରାକ୍ ୱାଲଟର ଷ୍ଟେମର ଅଷ୍ଟ୍ରେଲିଆ ଚାନ୍ସ୍ଲର ସେବାଷ୍ଟିଆନ କୁର୍କ ତୁର୍କୀ ରାଷ୍ଟ୍ରପତି ରିଷିଭ୍ ତାଇପ୍ ଏର୍ଡୋଗାନ୍ ଏବଂ ବାହାରିନ୍ ଓ କତାର୍ ପ୍ରମୁଖ ଏହି ଘଟଣାର ଦୂଢ ନିନ୍ଦା କରିଛନ୍ତି ପିଏମ୍ ସିଭିଲ୍ ସର୍ଭିସ୍ ଡେ ପ୍ରଶାସନିକ ସେବା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ସେବାରେ ସମର୍ପିତ କାର୍ଯ୍ୟରତ ସମସ୍ତ ପ୍ରଶାସନିକ ଅଧ୍ୟକାରୀମାନଙ୍କୁ ଶୁଭକାମନା ଜଣାଇଛନ୍ତି ଶ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି ପ୍ରଶାସନିକ ଅଧିକାରୀମାନଙ୍କର କଠୋର ପରିଶ୍ରମଦ୍ୱାରା ଦେଶର ଉନ୍ତି ସାଧିତ ହୋଇପାରିବ ବିଶେଷକରି ସର୍ଦ୍ଦାର ପଟେଲ୍ଙ୍କ ଏ କ୍ଷେତ୍ରରେ ଥିବା ଗୁରୁତ୍ୱପୂର୍୍ଷ ଭୂମିକାକୁ ପ୍ରଧାନମନ୍ତ୍ରୀ ସ୍କରଣ କରିବା ସହିତ ଅଗଣିତ ଜନତାଙ୍କ ପାଇଁ ନୀତି ନିର୍ଦ୍ଧାରଣ ସହ ଏହାକୁ କାର୍ଯ୍ୟକାରୀ କରିବାରେ ଦେଶ ସଫଳ ହୋଇପାରିବ ବୋଲି କହିଛନ୍ତି ଇଲେକସନ ଓଭରାଲ ତୂତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଚାର କାର୍ଯ୍ୟ ଶେଷ ହୋଇଛି

ସ୍ୱରକ୍ଷା କାରଣର୍ତ ପୂର୍ବ ତ୍ରିପୁରାରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାମାନେ ଭୋଟରମାନଙ୍କ ବିଶ୍ୱାସ ଜିଣିବା ପାଇଁ ଶେଷ ପ୍ରୟାସ କରିଛନ୍ତି ଉତ୍ତର ଗୁଜରାତର ପଟନଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ବିଜେପିର ବରିଷ୍ଣ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି' ତାଙ୍କ ସରକାର ଗରିବ ପଛ୍ରଆବର୍ଗ ଓ କୃଷକମାନଙ୍କ ଉନ୍ନତି ପାଇଁ ପ୍ରତିଶୁତିବଦ୍ଧ ପରେ ରାଜସ୍ଥାନର ଚିତରଗଡଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି' ଦେଶବାସୀ ପାଞ୍ଚ ଦଶନ୍ଧି ଧରି କଂଗ୍ରେସ ଦଳକ୍ ବିଶ୍ୱାସ କରି ଆସ୍ବଥିଲେ ମାତ୍ର କଂଗ୍ରେସ ଦଳ କେବଳ ଗୋଟିଏ ପରିବାରକୃ ସେବା ଯୋଗାଇ ଦେଇଛି ଶ୍ରୀ ମୋଦି କହିଛନ୍ତି' ଭାରତ ସହ ସ୍ୱାଧୀନତା ପାଇଥିବା ବହ୍ର ଦେଶ ବର୍ତ୍ତମାନ ଅଗ୍ରଗତି କରିଥିଲେ ମଧ୍ୟ ଭାରତ ବହ୍ରପଛରେ ରହିଛି କଂଗ୍ରେସ ଶାସନ ସମୟରେ ଦେଶର ଖଣିଜ ସମ୍ପଦର ସଦ୍ବ୍ୟବହାର କରାଯାଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ଗତ ପାଞ୍ଚବର୍ଷ ମଧ୍ୟରେ ତାଙ୍କ ଦଳ ଦାରିଦ୍ର୍ୟଦୁର୍ନୀତି ନିରକ୍ଷରତା ଓ ଆତଙ୍କବାଦ ବିରୁଦ୍ଧରେ ଲଡେଇ କରି ବିଜୟୀ ହୋଇଛି ସିନ୍ଧୁ ଚୁକ୍ତିନାମା ଅଧୀନରେ କଂଗ୍ରେସ ଦଳ ଭାରତ ଭାଗରେ ଥିବା ଜଳକୁ ବନ୍ଦ କରିଦେଇ ନ ଥିଲେ ଦେଶରେ ଜଳାଭାବ ଦେଖାଦେଇ ନ ଥାଆନ୍ତା ସେ କହିଛନ୍ତି ଆମ ଭାଗରେ ଜଳ ଆମକୁ ମିଳିବା ପାଇଁ ବର୍ତ୍ତମାନ ଏକ ପ୍ରକଳ୍ପ ଆରମ୍ଭ କରାଯାଇଛି ମହାରାଷ୍ଟ୍ରରେ ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରିବା ସହ ରୋଡ ଶୋ' ମାଧ୍ୟମରେ ଭୋଟରକ୍ତ ଜିଶିବା ପାଇଁ ଚେଷ୍ଟା କର୍ରଛନ୍ତି

ବିଭିନ୍ନ ସ୍ଥାନରେ ପ୍ରାର୍ଥୀମାନେ ରୋଡ ଶୋ ମାଧ୍ୟମରେ ପ୍ରଚାର କରିଛନ୍ତି ଆସାମରେ ବରିଷ୍ଣ ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ରଣଜିତ ଦତ୍ତା ପ୍ରମୁଖ ରୋଡ ଶୋ' ମାଧ୍ୟମରେ ପ୍ରଚାର କରିଛନ୍ତି ସେହିଭଳି କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ଏଆଇୟୁଡିଏଫ ସଭାପତି ବଦରୁଦ୍ଧିନ ଆଜମଲ ଏବଂ ବିପିଏଫ ନେତା ପ୍ରମିଳାରାଣୀ ବ୍ରହ୍ମା ପ୍ରମୁଖ ପ୍ରଚାର କାର୍ଯ୍ୟ କରିଛନ୍ତି

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ଏହି ପୋଲିଂ ଅଧିକାରୀ ଓ ପ୍ରିଜାଇଡିଂ ଅଫିସରମାନେ ବୁଥ ରିଗିଂ ସମ୍ପର୍କୀୟ ଘଟଣାକୁ ଲୁଚାଇଥିବା ନେଇ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ଆସିଛି

ଏଥିପାଇଁ ବିଜେପି ଓ ଶାସକ ବିଜୁ ଜନତା ଦଳ ପକ୍ଷରୁ ଉପକୃଳ ଓ କେନ୍ଦ୍ରୀୟ ଓଡିଶାରେ କୋରଦାର ପ୍ରଚାର କରାଯାଇଛି

ଏପିପି ଏଲଏସ୍ ଆମ୍ ଆଦ୍ମୀ ପାର୍ଟି ଆକି ହରିଆନାର ତିନୋଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ନୂଆଦିଲ୍ଲୀଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍କଚନା ଦେଇ ଦଳୀୟ ନେତା ଗୋପାଲ ରାଇ କହିଛନ୍ତି' ଫରିଦାବାଦରୁ ନବୀନ କୟୀହିନ୍ଦ୍ ପ୍ରାର୍ଥୀ ହୋଇଥିବା ବେଳେ ଅମ୍ଭାଲାରୁ ପୂଥ୍ୱୀରାଜ ଏବଂ କାର୍ଷାଲାରୁ କ୍ରିଷ୍ଣନ କୁମାର ଅଗ୍ରୱାଲ ନିର୍ବାଚନ ଲଢିବେ ହରିଆଣାରେ ଲୋକସଭା ନିର୍ବାଚନ ପାଇଁ ଆପ୍ ଏବଂ ଜନନାୟକ ଜନତା ପାର୍ଟି ଜେଜେପି ମଧ୍ୟରେ ଆସନ ବୃଝାମଣା ହୋଇଛି

ପୋଲିସ ଆରକ୍ଷୀ ଅଧିକ୍ଷକ ଗୋବର୍ଦ୍ଦନ ଠାକୁରଙ୍କ ପାଖରେ ଏହି ମାଓବାଦୀମାନେ ଆତ୍କ ସମର୍ପଣ କରିଛନ୍ତି ସରକାରୀ ନିୟମ ଅନୁଯାୟୀ ଏହି ମାଓବାଦୀଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପୋଲିସ କହିଛି ଚିଦାୟରମ୍ ବରିଷ୍ଣ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ଘରମ୍ କହିଛନ୍ତି ତାଙ୍କ ଦଳ କାତୀୟ ସୁରକ୍ଷା ଉପଦେଷ୍ଟା ବୋର୍ଡକୁ ପୁର୍ନଗଠନ କରିବ ଜାତୀୟ ସୁରକ୍ଷା ଉପରେ ପର୍ଯ୍ୟବେଶିତ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଡିଏସ ହୁଦାଙ୍କ ଦ୍ୱାରା ପ୍ରସ୍ତୁତ ଚିଠା ରିପୋର୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ନୃଆଦିଲ୍ଲୀଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଶ୍ରୀ ଚିଦାୟରମ୍ ଏହା କହିଚ୍ଛନ୍ତି ସନ୍ତୋଷ ଟ୍ରଫି ସର୍ଭିସେସ୍ ଦଳ ସନ୍ତୋଷ ଟ୍ରଫି ଫୁଟବଲ ଚାମ୍ପିୟନ ହୋଇଛି

ଖେଳର ପ୍ରଥମ ଭାଗଟି ଗୋଲଶ୍ଚନ୍ୟଭାବେ ଶେଷ ହୋଇଥିଲା ଦ୍ୱିତୀୟ ଭାଗରେ ସର୍ଭିସେସ୍ ଦଳ ବିଜୟ ସୂଚକ ଗୋଲସ୍କୋର କରିଥିଲେ